ପିଏମ୍ ଗୁଜରାଟ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ନର୍ମଦା ଜିଲ୍ଲା ସ୍ଥିତ କେବାଡ଼ିଆ କଲୋନୀଠାରେ ପୁଲିସ୍ ମହାନିର୍ଦ୍ଦେଶକ ଓ ଇନ୍ସପେକ୍ଟର ଜେନେରାଲ୍ମାନଙ୍କ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଏହି ସମ୍ମିଳନୀ ବସିଛି ସମ୍ମିଳନୀରେ ଦେଶର ପ୍ରମୁଖ ପୁଲିସ୍ ଅଫିସରମାନେ ନିରାପତ୍ତା ସମ୍ଭନ୍ଧୀୟ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଜାମ୍ମୁକାଶ୍କୀରରେ ଉଗ୍ରବାଦ ସୀମାପାର ସନ୍ତାସବାଦ ଓ ଯୁବକମାନଙ୍କୁ ମୌଳବାଦରେ ସାମିଲ କରିବା ପ୍ରଚେଷ୍ଟା ଆଦି ପ୍ରସଙ୍ଗ ଆଲୋଚନାର ମୁଖ୍ୟ ବିଷୟ ରହିଛି ପୂର୍ବରୁ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗୁଜରାଟକୁ ଦୁଇଦିନ ଗସ୍ତରେ ଯାଇ ଶ୍ରୀ ମୋଦି ଆଜି ସକାଳେ ସେଠାରେ ପହଞ୍ଚିଥିଲେ ଓଭରଅଲ୍ ପାର୍ଲାମେଣ୍ଟ ରାଫେଲ ଯୁଦ୍ଧ ବିମାନ କିଣା ଓ ଅନ୍ୟାନ୍ୟ ବିଷୟକୁ ନେଇ ପାର୍ଲାମେଣ୍ଟର ଉଭୟ ସଭାର କାର୍ଯ୍ୟଧାରା ଆଜି ନବମ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯିବା ପୂର୍ବରୁ ମଧ୍ୟାହ୍ନ ପୂର୍ବବର୍ତ୍ତି ଅଧିବେଶନରେ ବାରମ୍ଭାର ମୁଲତବୀ ରଖିବାକୁ ପଡ଼ିଥିଲା ମଧ୍ୟାହୁରେ ଲୋକସଭାର କାର୍ଯ୍ୟଧାରା ପୁନର୍ବାର ଆରମ୍ଭ ହେବା ପରେ କଂଗ୍ରେସ ସଦସ୍ୟମାନେ ରାଫେଲ ଯୁଦ୍ଧ ବିମାନ ବିଷୟରେ ସ୍କୋଗାନ୍ ଦେଇ ଏହାର ଜେପିସି ତଦନ୍ତ ପାଇଁ ଦାବି କରିଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ ମଧ୍ୟ କାବେରୀ ପ୍ରସଙ୍ଗକୁ ନେଇ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ ପାଟିତୁଣ୍ଡ କାରି ରହିବାରୁ ବାଚସ୍କତି ସୁମିତ୍ରା ମହାଜନ ସଭାକୁ ମୁଲତବୀ ରଖିଥିଲେ କମ୍ପ୍ୟୁଟରରେ ଗଛିତ ଥିବା ତଥ୍ୟ ଜାଣିବା ପାଇଁ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ଅନୁମତି ଦେଇ ସରକାର ଜାରି କରିଥିବା ନିର୍ଦ୍ଦେଶ ବିରୁଦ୍ଧରେ ବିରୋଧୀ ଦଳ ସଦସ୍ୟମାନେ ପାଟିତ୍ରୁଣ୍ଡ କରିବାରୁ ରାଜ୍ୟସଭାକୁ ମଧ୍ୟ ମୁଲତବୀ ରଖାଯାଇଥିଲା ମଧ୍ୟାହୁ ପରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆକ୍ରାଦ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଉପରେ ଘୋର ପ୍ରତିବାଦ କରିଥିଲେ ସେ କହିଥିଲେ ଏହା ଦେଶରେ ଅଘୋଷିତ କରୁରିକାଳୀନ ପରିସ୍ଥିତି ସଦୂଶ ଅବସ୍ଥା ସ୍ଟୁଷ୍ଟି କରିଛି ସେ କହିଥିଲେ ସରକାର ଏଭଳି ନିର୍ଦ୍ଦେଶ କାରି କରି ସର୍ବସାଧାରଣଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି କୁଠାରଘାତ କରିଛନ୍ତି ଏ ବିଷୟକୁ ନେଇ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟରେ ପ୍ରବଳ ବାକ୍ବିତଶ୍ଡା ହୋଇଥିଲା ଶ୍ରୀ ଆଜାଦ୍ଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟସଭା ନେତା ଅରୁଣ କେଟଲୀ କହିଥିଲେ ଜାତୀୟ ନିରାପତ୍ତା ସର୍ବସାଧାରଣ ଆଇନ୍ ଶ୍ଚଙ୍ଗଳା ଓ ଦେଶର ଅଖଣ୍ଡତାକୁ ଦୂଷିରେ ରଖି ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଫେଲ ବିଷୟକୁ ନେଇ ରାଜ୍ୟସଭାକୁ ମଧ୍ୟାହୁ ପୂର୍ବରୁ ମଧ୍ୟ ମୁଲତବୀ ରଖାଯାଇଥିଲା କଂଗ୍ରେସ ଏମ୍ପି ଆନନ୍ଦ ଶର୍ମା କହିଥିଲେ ରାଫେଲ ବିଷୟରେ ଆଲୋଚନା ପାଇଁ ତାଙ୍କ ପାର୍ଟି ପ୍ରସ୍ତୁତ ଅଛି କିନ୍ତୁ ରାଫେଲ କାରବାରର କେପିସି ତଦନ୍ତ ପାଇଁ ତାଙ୍କ ପାର୍ଟିର ଦାବିକୁ ସରକାରଙ୍କୁ ପ୍ରଥମେ ଗ୍ରହଣ କରିବାକୁ ହେବ ଇତିମଧ୍ୟରେ ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ସେମାନଙ୍କ ଦାବି ସପକ୍ଷରେ ପ୍ଲୁକାର୍ଡମାନ ଧରି ଅଧ୍ୟକ୍ଷଙ୍କ ଆସନ ନିକଟକୁ ମାଡ଼ି ଯାଇଥିଲେ

ସ୍ୱତନ୍ତ୍ର ସିବିଆଇ ଜଜ୍ ଏସ୍ଜେ ଶର୍ମା କହିଥିଲେ ସଂଘର୍ଷ ଷଡ଼ଯନ୍ତ୍ର ସହ ସେମାନେ ସଂପୂକ୍ତ ଥିବା ନେଇ ଦଲିଲ୍ଗତ ପ୍ରମାଣ ଯୋଗାଇବାରେ ବାଦିପକ୍ଷ ବିଫଳ ହୋଇଛନ୍ତି

ତାହା ଏକ ମିଥ୍ୟା ସଂଘର୍ଷ ଥିବାର ଅଭିଯୋଗ ହୋଇଥିଲା

ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଏହି ନିର୍ଦ୍ଦେଶ ସାୟିଧାନିକ ନିୟମ ଅନୁସାରେ ଜାରି କରାଯାଇଛି ଓ ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ ସେ କହିଛନ୍ତି ଆଇଟି ଆଇନ୍ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେକୌଣସି ତଥ୍ୟକୁ ଯାଞ୍ଚ କରିବାକୁ କ୍ଷମତାପନ୍ଧ ଜାତୀୟ ନିରାପତ୍ତା ଓ ସୁରକ୍ଷା ସର୍ବସାଧାରଣ ଆଇନ୍ ଶୃଙ୍ଖଳା ଓ ବିଦେଶୀ ରାଷ୍ଟ୍ରଗୁଡ଼ିକ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ଏଭଳି ବ୍ୟବସ୍ଥା ରଖାଯାଇଛି ସ୍ୱଷ୍ଟିକରଣ ଦେଇ ମନ୍ତ୍ରୀ କହିଛନ୍ତି ବ୍ୟକ୍ତିଗତ ଗୋପନୀୟତା ସହ କୌଣସି ସାଲିସ କରାଯିବ ନାହିଁ ଇତିମଧ୍ୟରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ଲୋକମାନଙ୍କର ମୌଳିକ ଅଧିକାର ପ୍ରତି ବିପଦ ସୂଷ୍ଟି ହୋଇଥିବାର ଦର୍ଶାଇ ସରକାରଙ୍କର ସମାଲୋଚନା କରିଛନ୍ତି

ଏଥିପାଇଁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା ଅଟ୍ଟାଳିକାକୁ ଖାଲି କରିବା ଲାଗି କଷ୍ଟିସ୍ ସୁନୀଲ ଗୌଡ଼ ଆସୋସିଏଟେଡ୍ କର୍ଷାଲ୍ୱ ଲିମିଟେଡ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ଏଥିରେ ବିଫଳ ହେଲେ ତା' ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

କିନ୍ତୁ ଆସୋସିଏଟେଡ୍ କର୍ଷାଲ୍ସ ଲିମିଟେଡ୍ ଅନେକ ଦଶନ୍ଧି ହେଲା ସେଠାରୁ ସମ୍ଭାଦପତ୍ର ପ୍ରକାଶ କରୁଥିବାର କୋର୍ଟରେ ଜଣାଇଥିଲା

ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ତିନି ଜଣ ମଧ୍ୟସ୍ଥଙ୍କ ମଧ୍ୟରୁ ମିସେଲ ଅନ୍ୟତମ

ୟୁପି ସିଏମ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘରକରଣା କାର୍ଯ୍ୟରେ ନିଯୁକ୍ତ ଲୋକମାନଙ୍କର ଯାଞ୍ଚ ପାଇଁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ପୁଲିସ୍ ଅଫିସରମାନଙ୍କୁ କହିଛନ୍ତି ଘରକରଣା କାର୍ଯ୍ୟ ପାଇଁ ନିଯୁକ୍ତ କଣେ ବ୍ୟକ୍ତି ଦୁଇ ଜଣ ଭାଇଙ୍କ ଅପହରଣ ସହ ସମ୍ପ୍ରକ୍ତ ଥିବାର ଜଣାପଡ଼ିବା ପରେ ସେ ଏଭଳି ପରାମର୍ଶ କାରି କରିଛନ୍ତି ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରାଯାଇଥିବାର ଜଣାପଡ଼ିଛି ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଅପହରଣ ଓ ହତ୍ୟା ସହ ଯେଉଁମାନେ ସମ୍ପୂକ୍ତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ବିହାରରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ଦୁଇପାର୍ଟି ମଧ୍ୟରେ ବୁଝାମଣା ହେବାର କବ୍ରନାଜବ୍ଧନା ମଧ୍ୟରେ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀ ପାଶୱାନ୍ଙ୍କ ପୁଅ ଚିରାଗ୍ ପାଶୱାନ୍ କଥାବାର୍ତ୍ତା ଚାଲିଥିବାର ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କୁ କହିଥିଲେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ବ୍ୟତୀତ ଆହୁରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସେ କହିଥିଲେ ଇଣ୍ଡିଆ ଚାଇନା ଭାରତ ଓ ଚୀନ୍ ସେମାନଙ୍କର ମଧ୍ୟରେ ସମ୍ପର୍କରେ ଉନ୍ନତି ପାଇଁ ଲୋକସମ୍ପର୍କ ବୃଦ୍ଧି କରିବାକୁ ନିଷ୍କଭି ନେଇଛନ୍ତି

ସେଗୁଡ଼ିକ ମଧ୍ୟରେ ଗଣମାଧ୍ୟମ ଚଳଚ୍ଚିତ୍ର ଶିକ୍ଷା ପର୍ଯ୍ୟଟନ କଳା ଯୋଗ ସଂସ୍କୃତି ଶିକ୍ଷାନୁଷ୍ଠାନ ଓ ଯୁବପିଢ଼ି ମଧ୍ୟରେ ଆଦାନ ପ୍ରଦାନ ଅନ୍ତର୍ଭୁକ୍ତ ଶ୍ରୀମତୀ ସ୍ୱରାଜ କହିଛନ୍ତି ପରସ୍କର ମଧ୍ୟରେ ବୁଝାମଣାର ବିକାଶ ପାଇଁ ଦୁଇ ଦେଶର ଗଣମାଧ୍ୟମର ଭୂମିକାକୁ ଫୋରମ୍ରେ ଉଲ୍ଲେଖ କରାଯାଇଛି ଦ୍ୱିପକ୍ଷିୟ ବାଣିଜ୍ୟ ବୁଦ୍ଧି ପାଇଁ ମଧ୍ୟ ଶ୍ରୀମତୀ ସ୍ୱରାଜ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ସେ କହିଛନ୍ତି ଚୀନ୍ ସହ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଁ ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି ପୂର୍ବରୁ ଶ୍ରୀମତୀ ସ୍ୱରାଜ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ସଂସ୍କୃତି ଓ ଲୋକ ସମ୍ପର୍କ ସମ୍ଭନ୍ଧୀୟ ଭାରତ ଚୀନ୍ ଉଚ୍ଚସ୍ତରୀୟ ପଦ୍ଧତି ସଂକ୍ରାନ୍ତ ପ୍ରଥମ ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବାର୍ତ୍ତାରେ କହିଛନ୍ତି ଏହି ପଦ୍ଧତି ଦୁଇ ଦେଶର ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ କରାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି ଶ୍ରୀ ୟି ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ